ପୁଲିସ୍ ଅର୍ବ୍ବସାମରିକ ବଳ ଅଗ୍ନିଶମ ବିଭାଗ ହୋମ୍ଗାର୍ଡ ଓ ବିଭିନ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରେଡ୍ରେ ସାମିଲ ହୋଇଥିଲେ

ହେଲେ ଆମ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ଭିନ୍ନ

ଆକାଶବାଶୀର ସବୁ କେନ୍ଦ ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ ପାଞ୍ଚଟି ଗୋଷୀ ବେତାର କେନ୍ଦରେ ପ୍ରଧାନମନ୍ତୀଙ୍କ ମନର କଥା ଶୁଶିବାକୁ ମିଳିବ

ଏବେ ସୁଦ୍ଧା ମା' ଓ ବଡ଼ ଝିଅର ମୃତଦେହ ଉଦ୍ଧାର କରାଯାଇଛି